ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇ ସାରିଲାଣି

ପିଏମ୍ ମିଟିଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ ନୂଆ ମନ୍ତ୍ରୀ ପରିଷଦ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ବୈଠକରେ ଶ୍ରୀ ମୋଦି ତାଙ୍କ ସରକାରଙ୍କ ରୂପରେଖ ଓ କାର୍ଯ୍ୟାନୁଷ୍ଠାନ ଯୋଜନା ସଂକ୍ରାନ୍ତରେ ଉଲ୍ଲେଖ କରିବାର କାର୍ଯ୍ୟସ୍ତଚୀ ରହିଛି ନରେନ୍ଦ୍ର ମୋଦିଙ୍କର ପୂର୍ବତନ ସରକାର ଅମଳରେ ମନ୍ତ୍ରୀ ପରିଷଦର ବୈଠକ ନିୟମିତ ଭାବେ ବସୁଥିଲା ମନ୍ତ୍ରୀ ପରିଷଦର ବୈଠକ ପୂର୍ବରୁ କେନ୍ଦ୍ର କ୍ୟାବିନେଟ୍ ବେିଠକ ବସିବାକୁ ସ୍ଥିର ହୋଇଛି ଗତ ସୋମବାର ଦିନ ପ୍ରଧାନମନ୍ତ୍ରୀ କେନ୍ଦ୍ର ସରକାରଙ୍କ ଅଧୀନସ୍ଥ ସବୁ ମନ୍ତ୍ରଣାଳୟର ସଚିବମାନଙ୍କ ସହ ବୈଠକ କରିଥିଲେ ଏବଂ ନିର୍ଦ୍ଧାରିତ ଲକ୍ଷ୍ୟ ଧାର୍ଯ୍ୟ ସହ ପ୍ରତ୍ୟେକ ମନ୍ତ୍ରଣାଳୟପାଇଁ ପାଞ୍ଚ ବର୍ଷିଆ ଯୋଜନା ପ୍ରସ୍ତୁତ କରିବାପାଇଁ ପରାମର୍ଶ ଦେଇଥିଲେ ହୋମ୍ ମିନିଷ୍ଟର ବାୟୁ କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ ରାଜୀବ ଗୌବା ଘ୍ରର୍ଷିଝଡ଼ ବାୟୁ ସମ୍ପର୍କୀତ ପ୍ରସ୍ତୁତି ପଦକ୍ଷେପଗୁଡ଼ିକ ସମ୍ପର୍କରେ ଆଜି ସମୀକ୍ଷା କରିଛନ୍ତି ନୂଆଦିଲ୍ଲୀରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ଶ୍ରୀ ଗୌବା କେନ୍ଦ୍ର ଓ ରାଜ୍ୟ ସଂସ୍ଥାଗୁଡ଼ିକ ଦ୍ୱାରା ବାତ୍ୟା ମୁକାବିଲା ପ୍ରସ୍ତୁତି ଉପରେ ସମୀକ୍ଷା କରିଛନ୍ତି ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ବାତ୍ୟା ଯୋଗୁଁ କୌଣସି ଲୋକଙ୍କର ଯେଭଳି ଜୀବନହାନୀ ନହୁଏ ଓ ମୌଳିକ ଡାଞାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିକାରମୂଳକ ପଦକ୍ଷେପ ଗ୍ରହଣ କରିବା ସକାଶେ ଶ୍ରୀ ଗୌବା ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଅତ୍ୟାବଶ୍ୟକୀୟ ଖାଦ୍ୟ ପାନୀୟ କଳ ଓ ଔଷଧପତ୍ରଗୁଡ଼ିକୁ ରିଲିଫ୍ ଶିବିରରେ ଉପଲବ୍ଧ କରାଇବା ଏବଂ ବିଦ୍ୟୁତ୍ ଟେଲିଫୋନ୍ ଓ ସ୍ୱାସ୍ଥ୍ୟ ସେବାକୁ ବଜାୟ ରଖିବା ଦିଗରେ ବ୍ୟବସ୍ଥା ପ୍ରସ୍ତୁତିକୁ ମଧ୍ୟ ସେ ସମୀକ୍ଷା କରିଛନ୍ତି ଭାରତୀୟ ପାଣିପାଗ ବିଭାଗ କହିଛି ଘର୍ଷ୍ଣିଝଡ଼ ବାୟ ଗ୍ରଜରାଟର ପୋର ବନ୍ଦର ଓ ଡ୍ୟ ମଧ୍ୟବର୍ତ୍ତୀ ଭେରାବଲଠାରେ ସ୍ଥଳଭାଗ ଅତିକ୍ରମ କରିବ

ଗୁଜରାଟର ଉପକ୍ୱଳବର୍ତ୍ତୀ ଜିଲ୍ଲାଗ୍ରଡ଼ିକରେ ପ୍ରବଳ ବର୍ଷା ହେବ ଏବଂ ଦେଢ଼ ମିଟରର୍ତ୍ତ ଦୂଇ ମିଟର ଉଚ୍ଚତାର ଜୁଆର ଆସିବାର ଆଶଙ୍କାର ଥିବାର୍ କଛ ଦେବଭୂମି ଦ୍ୱାରକା ପୋରବନ୍ଦର ଜାମ୍ନଗର ରାଜକୋଟ୍ ଜୁନାଗଡ଼ ଡ୍ୟୁ ଗିର୍ସୋମନାଥ ଅମରେଲି ଓ ଭାବନଗର ଜିଲ୍ଲାଗୁଡ଼ିକର ତଳିଆ ଅଞ୍ଚଳଗୁଡ଼ିକରେ ପାଣି ପଶିଯିବାର ଆଶଙ୍କା ରହିଛି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷର୍ କୃହାଯାଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗ୍ରଡ଼ିକ ସହ କେନ୍ଦ୍ର ସରକାର ନିରନ୍ତର ଯୋଗାଯୋଗ ରଖିଛନ୍ତି

ଭାରତୀୟ ଉପକ୍ୱଳରକ୍ଷୀ ବାହିନୀ ନୌବାହିନୀ ପଦାତିକ ବାହିନୀ ଓ ବିମାନ ବାହିନୀର ଶାଖାଗୁଡ଼ିକୁ ମଧ୍ୟ ସଜାଗ ରଖାଯାଇଛି ପର୍ଯ୍ୟବେକ୍ଷଣ ବିମାନ ଓ ହେଲିକପ୍ଟର ଯୋଗେ ଆକାଶମାର୍ଗରୁ ସର୍ବେକ୍ଷଣ କରାଯାଉଛି

ଟ୍ରାଇବାଲ୍ ନବୋଦୟ ବିଦ୍ୟାଳୟଗୁଡ଼ିକ ଭଳି କନଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ଏକଲବ୍ୟ ଆବାସିକ ବିଦ୍ୟାଳୟର ବିକାଶ ପାଇଁ ସରକାର ନିଷ୍ପଭି ନେଇଛନ୍ତି

ନୁଆଦିଲ୍ଲୀରେ ଏକ ଉତ୍ସବ ଅବସରରେ ଏନ୍କିଓ ଅନୁଦାନ ପୋର୍ଟାଲ୍ ଏବଂ ଡିବିଟି ବୃତ୍ତି ଓ୍ୱେବ୍ସାଇଟ୍ର ଶୁଭାରମ୍ଭ କରିସାରିବା ପରେ ଉପସ୍ଥିତ ଜନତାଙ୍କୁ ଉଦ୍ବୋଧନ ଦେବା ଅବସରରେ ଶ୍ରୀ ମୁଣ୍ଡା ଏହା କହିଛନ୍ତି ଅନୁସ୍ରଚୀତ ଜନକାତି ସଂପ୍ରଦାୟର କଲ୍ୟାଣ ପାଇଁ ଉତ୍ଗୀକୃତ କାମ କରିବା ସକାଶେ କେନ୍ଦ୍ର ଓ ରାଜ୍ୟ ଜନଜାତି ମନ୍ତ୍ରଣାଳୟର ଅଫିସରମାନଙ୍କୁ ସେ ନିବେଦନ କରିଛନ୍ତି ପ୍ରତ୍ୟକ୍ଷ ଅର୍ଥ ହସ୍ତାନ୍ତର ବା ଡିବିଟି ପୋର୍ଟାଲ୍ ଅଧୀନରେ ହିତାଧିକାରୀ ଛାତ୍ରଛାତ୍ରୀମାନଙ୍କ ବ୍ୟାଙ୍କ୍ ଜମାଖାତାକୁ ସିଧାସଳଖ ବୃତ୍ତି ଟଙ୍କା ପଠାଇ ଦିଆଯିବ ଏହି ବୃତ୍ତିଗୁଡ଼ିକ ମଧ୍ୟରେ ରହିଛି ପ୍ରି ମାଟ୍ରିକ୍ ପୋଷ୍ଟ ମାଟ୍ରିକ୍ ଏବଂ ନ୍ୟାସନାଲ୍ ସ୍କଲାରସିପ୍ ଏହି ପୋର୍ଟାଲ୍ ମାଧ୍ୟମରେ ବୂତ୍ତି ବାବଦରେ କେତେ ଟଙ୍କା ଦିଆଯାଇଛି ଓ କେତେ ହିତାଧିକାରୀମାନଙ୍କୁ ଉପକାର ମିଳିଛି ତାହା କାଶି ହେବ ପାଣ୍ଡି ପ୍ରଦାନ କ୍ଷେତ୍ରରେ ଅଭିଯୋଗଗୁଡ଼ିକୁ ମଧ୍ୟ ଏହି ପୋର୍ଟାଲ ମାଧ୍ୟମରେ ସମାଧାନ କରିହେବ ଯେଉଁ ସ୍ୱଚ୍ଛାସେବୀ ସଂଗଠନଗ୍ରଡ଼ିକ ପାର୍ଷି ପ୍ରଦାନ କରିବାକୃ ଚାହିଁବେ ସେମାନେ ଏହି ୱେବ୍ସାଇଟ୍ରେ ପଞ୍ଜିକୃତ କରିବାକୃ କୃହାଯାଇଛି

ବେଙ୍ଗାଲୁରୁଠାରେ ଇସ୍ରୋର ଅଧ୍ୟକ୍ଷ ଡକ୍କର କେ ଶିବନ ଏକ ସାମ୍ଭାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି

ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏହି ଦଳ ଦୁର୍ଘଟଣା ସ୍ଥଳୀରେ ଓହ୍ଲାଇ ଭଙ୍ଗାରୁଜା ଅଂଶଗ୍ରଡ଼ିକ ଖୋଜାଖୋଜି ଓ କାଳେ କିଏ ବଞ୍ଚିଥିବ ସେମାନଙ୍କର ଅନ୍ରସନ୍ଧାନ କାମ ଆରମ୍ଭ କରିଛନ୍ତି ଏଥିପାଇଁ ସମୟ ଲାଗିବ ବୋଲି କୁହାଯାଇଛି ସିଆଙ୍ଗ ଜିଲ୍ଲାର ଗଟ୍ଟେ ଗାଁ ନିକଟସ୍ଥ ପାରେ ପାହାଡ଼ ଭିତରେ ବିମାନଟିର ଭଙ୍ଗାରୁଜା ଅଂଶଗୁଡ଼ିକୁ ଗତକାଲି ଠାବ କରାଯାଇଥିଲା

ବିଜେପି ବିଜେପି ସଂସଦୀୟ ଦଳ କାର୍ଯ୍ୟକାରିଣୀ କମିଟି ଗଠନ କରିଛି

କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥଓ୍ୱରଚାନ୍ଦ ଗେହେଲଟ୍ ରାଜ୍ୟସଭାରେ ସଂସଦୀୟ ଦଳର ନେତା ଥିଲାବେଳେ ରେଳବାଇ ମନ୍ତ୍ରୀ ପୀୟୁଷ ଗୋୟଲ୍ ଉପନେତା ଅଛନ୍ତି ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ଥାନରେ ଶ୍ରୀ ଗେହେଲଟଙ୍କୁ ରାଜ୍ୟସଭାରେ ବିଜେପି ସଂସଦୀୟ ଦକଳ ନେତା ବଛାଯାଇଛି ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଅରୁଣ କେଟଲୀ ସରକାରଙ୍କ ସବୁ କାର୍ଯ୍ୟରୁ ନିଜକୁ ଦୂରେଇ ରଖିଛନ୍ତି

ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ୍ ଠକେଇ ଓ କଳାଧନ ବୈଧ ମାମଲାରେ ତାଙ୍କୁ ବ୍ରିଟେନ୍ରୁ ଭାରତକୁ ପ୍ରତ୍ୟର୍ପଣ ପାଇଁ ରାୟ ବିରୁଦ୍ଧରେ ନିରବ ମୋଦି ହାଇକୋର୍ଟରେ କାମିନ୍ ଆବେଦନ କରିଥିଲେ ରୟାଲ୍ କୋର୍ଟ୍ର ବିଚାରପତି ଇନ୍ଗ୍ରିଡ୍ ସିମ୍ଲେର୍ କହିଛନ୍ତି ନିରବ ମୋଦି ଆତ୍ମ ସମର୍ପଶ କରିବେ ନାହିଁ ବୋଲି ବିଶ୍ୱାସ କରିବା ପାଇଁ ଯଥେଷ୍ଟ କାରଣ ରହିଛି ତାଙ୍କୁ କାମିନ୍ ଦିଆଯିବା ଦ୍ୱାରା ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଓ ନ୍ୟାୟ ପ୍ରଦାନରେ ବାଧା ସୃଷ୍ଟି ହେବାର ମଧ୍ୟ ଆଶଙ୍କା ରହିଛି ନିରବ ମୋଦିଙ୍କର ଓକିଲମାନେ ଓ୍ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟ୍ର ପୂର୍ବରୁ ତିନି ଥର କାମିନ୍ ନାମଞ୍ଜୁରକୁ ଅଚଳ କରିବା ପାଇଁ ବିଚାରପତିଙ୍କୁ ବୁଝାଇବା ସକାଶେ ଜୋରସୋରରେ ଉଦ୍ୟମ କରିଥିଲେ ଡବ୍ଲ୍ୟୁବି ଗଭରନର ପଶ୍ଚିମବଙ୍ଗ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଆସନ୍ତାକାଲି ବଡ଼ବଡ଼ ରାଜନୈତିକ ଦଳଗୁଡ଼ିକର ବୈଠକ ଡାକିଛନ୍ତି ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡ ସଂକ୍ରାନ୍ତରେ ଏହି ବୈଠକରେ ଆଲୋଚନା ହେବ ରାଜଭବନ ପକ୍ଷରୁ କୁହାଯାଇଛି ପଣ୍ଢିମବଙ୍ଗର ସବୁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକୁ ଚିଠି ଲେଖାଯାଇ ବୈଠକରେ ଯୋଗ ଦେବାକୁ ନିବେଦନ କରାଯାଇଛି

ରାଜ୍ୟପାଳଙ୍କ ଏଭଳି ପଦକ୍ଷେପକୁ ପଣ୍ଟିମବଙ୍ଗ ରାଜ୍ୟଶାଖା ସଭାପତି ଦିଲ୍ଲୀପ ଘୋଷ ସ୍ୱାଗତ କଣାଇ କହିଛନ୍ତି ବରଂ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ବୈଠକ ଡକାଇବାର ଆବଶ୍ୟକତା ନଥିଲା ତେଣେ ତୃଣମୂଳ କଂଗ୍ରେସ ନେତୃତ୍ୱ ଏ ସଂକ୍ରାନ୍ତୀୟ କୌଣସି ଚିଠି ପାଇନଥିବା କହିଛନ୍ତି ହର୍ଷ ବର୍ଦ୍ଧନ ମାତ୍ର ମୃତ୍ୟୁ ନିବାରଣ ପାଇଁ ଜନଆନ୍ଦୋଳନ ଆରମ୍ଭ କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଦେଶର ସବୁ ସ୍ତ୍ରୀ ରୋଗ ବିଶେଷଜ୍ଞ ଓ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ଆହ୍ୱାନ ଜଣାଇଛନ୍ତି ପ୍ରଜଜନ ମାତୃତ୍ୱ ଏବଂ ନବକାତ ଶିଶୁ ସ୍ଥିତି ସଂକ୍ରାନ୍ତରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କଲାବେଳେ ଡକ୍କର ହର୍ଷ ବର୍ଦ୍ଧନ ଦେଶରେ କୌଣସି ମା' ଯେପରି ମୃତ୍ୟ ମୁଖରେ ନ ପଡ଼ନ୍ତି ତାହାକୁ ନିର୍ଣ୍ଣିତ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ ଶ୍ରୀ ବର୍ଦ୍ଧନ କହିଛନ୍ତି ନୂଆ ଭାରତ ଗଠନ ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ ଦୂରଦୁଷ୍ଟି ରହିଛି ସେଥିରେ କୌଣସି ଶିଶୁ ଓ ଗର୍ଭବତୀ ମହିଳା ଯେଭଳି ମୃତ୍ୟୁ ମୁଖରେ ନ ପଡ଼ନ୍ତି ତାହାକୁ ନିର୍ଣ୍ଣିତ କରିବାକୁ ପଡ଼ିବ ଏହାଦ୍ୱାରା ସୁସ୍ଥ ଭାରତ ଓ ମଜବୁତ ଭାରତ ଗଠନ ହୋଇପାରିବ ବୋଲି ସେ ମତ ଦେଇଛନ୍ତି

ଚଳିତ ବର୍ଷର ବିଷୟ ବସ୍ତୁ ରହିଛି ପିଲାମାନଙ୍କ ଶାରୀରିକ ପରିଶ୍ରମରେ ନୁହେଁ ସେମାନଙ୍କୁ ସ୍ୱପ୍ନରେ ବଞ୍ଚିବାକୁ ଦିଆଯିବା ଉଚିତ୍

ସରକାର କର୍ମଚାରୀ ଶ୍ରମିକ ସଂଗଠନ ଏବଂ ସାଧାରଣ ନାଗରିକ ସମାଜ ସହ ସଂଖ୍ୟାଧିକ ଲୋକ ସମ୍ମିଳିତ ଭାବେ ବାଳ ଶ୍ରମିକଙ୍କ ଦୂର୍ଦ୍ଦଶା ଏବଂ ସେଥିରୁ ସେମାନଙ୍କୁ ମୁକ୍ତ କରି ସାହାର୍ଯ୍ୟ କରିବା ପାଇଁ ପ୍ରୟାସ କରୁଛନ୍ତି ସରକାରୀ ସ୍ତରରେ ବାଳ ଶ୍ରମିକ ନିରୋଧ ପାଇଁ ଅନେକଗୁଡ଼ିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଶ୍ରମ ଓ ନିୟୋଜନ ମନ୍ତ୍ରଣାଳୟ ସଚିବ ହିରାଲାଲ ସମରିଆ କହିଛନ୍ତି ପିଲାମାନଙ୍କ ପାଇଁ ଶାରୀରିକ କାର୍ଯ୍ୟ ନୁହେଁ ଆଦର୍ଶ ସ୍ଥାନ ହେଉଛି ବିଦ୍ୟାଳୟ